ବିଭିନ୍ନ ସ୍ଥାନରେ ସ୍ୱତନ୍ତ କାର୍ଯ୍ୟକ୍ରମ

ସେ କହିଛନ୍ତି ଟେଷ୍ଟିଂ ଓ ଟ୍ରାକିଂ ବଢ଼ିବାରୁ ଅଧିକ କେସ୍ ଆସିଛି

କମିସନରେଟ୍ ଓ ଜିଲ୍ଲା ପୁଲିସ ଦ୍ୱାରା ଚିହିତ ସାମ୍ଘାଦିକଙ୍କ ପାଇଁ କଟକଶାମୁକ୍ତ ରହିବ

ପରୀକ୍ଷା ବାତିଲ ଦାବିରେ ଭୁବନେଶ୍ୱର ଲୋୟର ପିଏମ୍ ଠାରେ ଆଜି ଆନ୍ଦୋଳନ କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି

ଏନେଇ ଯାଜପୁର ଏସ୍ପି ସୂଚନା ଦେଇଛନ୍ତି

ଝରାଫୁଲର ମୃତ୍ୟୁ ଘଟଶାର ତଦନ୍ତ ଏହି ତୃତୀୟ ଅଭିଯୁକ୍ତଠାରୁ ସମ୍ମର୍ଶ୍ର୍ଣ ଖୋଲିବ ବୋଲି ପୁଲିସ କହିଛି

ଆଜି ପୂର୍ବାହ୍ନରେ କେତେକ ସ୍ଥାନରେ ପବନ ବହିବା ସହ ବର୍ଷା ହୋଇଯାଇଛି ସୁନ୍ଦରଗଡ ଦେବଗଡ ଝାରସୁଗୁଡା ସନ୍ନଲପୁର ଅନୁଗୁଳ ଆଦି କେତେକ ସ୍ଥାନରେ କାଳବୈଶାଖୀ ସହ ପବନ ବର୍ଷା ହୋଇଯାଇଛି